ନ୍ତଆଦିଲ୍ଲୀର ରାଜପଥଠାରେ ମୁଖ୍ୟ ଉହବ ଅନୁଷ୍ଠିତ ହେବ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜଜ୍ ପର୍ଷ୍ଣାଡିସ୍ ସୁଷମା ସ୍ୱରାଜ ଏବଂ ଅରୁଣ ଜେଟଲୀଙ୍କୁ ମରଣୋତ୍ତରଭାବେ ପଦ୍କବିଭ୍ ଷଣ ପ୍ରଦାନ କରାଯିବ

ରାଜଧାନୀ ଦିଲ୍ଲୀର ରାଜପଥଠାରେ ମୁଖ୍ୟ ଉହବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିବେ ସାଧାରଣତନ୍ତ୍ର ଦିବସ ଉହବରେ ବ୍ରାଜିଲ୍ ରାଷ୍ଟ୍ରପତି ଜୟେର୍ ବୋଲ୍ସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗଦେବେ

ଜମ୍ମୁ କାଶ୍ମୀର ପ୍ରଥମ ଥରପାଇଁ କେନ୍ଦ୍ରଶାସିତ ଅଞ୍ଚଳ ଶ୍ରେଣୀରେ ପ୍ୟାରେଡ୍ରେ ଅଂଶଗ୍ରହଣ କରିବ ମନ୍ତ୍ରଣାଳୟଗୁଡ଼ିକର ପ୍ରଜ୍ଞାପନ ମେଡ଼ଗୁଡ଼ିକ ଷ୍ଟାର୍ଟ ଅପ୍ ଇଣ୍ଡିଆ ଜଳଜୀବନ ମିଶନ୍ ଓ ଆର୍ଥକ ବ୍ୟବସ୍ଥାରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବାର ବିଷୟବସ୍ତୁ ଉପରେ ପର୍ଯ୍ୟବସିତ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାତୀୟ ଯୁଦ୍ଧସ୍କାରକୀଠାରେ ଶହୀଦ୍ମାନଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିବା ସହ ସାଧାରଣତନ୍ତ୍ର ଦିବସ ଉହବ ପାଳନ ଆରମ୍ଭ ହେବ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିବାଦନ ଗ୍ରହଣ କରିବା ପରେ ପ୍ୟାରେଡ୍ କାର୍ଯ୍ୟକ୍ରମ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃତ୍ତ କରାଯାଇଛି

ସିସିଟିଭି କ୍ୟାମେରା ମାନ ରାଜପଥର ବିଭିନ୍ନ ସ୍ଥାନରେ ଲଗାଯାଇଛି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିସ୍ ସୁଷମା ସ୍ୱରାଜ ଏବଂ ଅରୁଣ ଜେଟ୍ଲୀଙ୍କୁ ମରଣୋତ୍ତରଭାବେ ପଦ୍କ ବିଭ୍ଷଣ ସମ୍ମାନରେ ସମ୍ମାନୀତ କରାଯିବ ପେକାବର ମଠର ମୁଖ୍ୟ ବିଶେଷତୀର୍ଥ ସ୍ୱାମୀଜୀଙ୍କୁ ମଧ୍ୟ ମରଣୋତ୍ତର ଭାବେ ପଦ୍ମବିଭୂଷଣ ମିଳିବ ସେହିଭଳି ମରିସସ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଅନିରୁଦ୍ଧ ଜଗନ୍ନାଥ ହିନ୍ଦୁସ୍ଥାନୀ ଶାସ୍ତୀୟ ସଙ୍ଗୀତ ଗାୟକ ଛେନ୍ନୁଲାଲ ମିଶ୍ର ଓ ମୁଷ୍ଟିଯୋଦ୍ଧା ଏମସି ମେରିକମ୍ ପଦ୍କଭୂଷଣ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମନୋହର ପାରିକର ଏବଂ ପ୍ରଖ୍ୟାତ ଆଇନଜ୍ଞ ତଥା ଶିକ୍ଷାବିତ ଏନଆର ମାଧବମେନନ୍ଙ୍କୁ ମରଣୋତ୍ତର ଭାବେ ପଦ୍କଭୂଷଣ ପ୍ରଦାନ କରାଯିବ ଏହାଛଡା ବିଶିଷ୍ଟ ଲେଖକ ମନୋଜ ଦାସ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଶିଳ୍ପପତି ଆନନ୍ଦ ମହେନ୍ଦ୍ରା ମଧ୍ୟ ପଦ୍କଭ୍ଷଣ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି ଫୁଟବଲ ଖେଳାଳି ଅୟନେମ୍ ବେମ୍ବେମ୍ ଦେବୀ ଚଳଚ୍ଚିତ୍ର ନିର୍ଦ୍ଦେଶ କରନ ଜୋହର ଅଭିନେତ୍ରୀ କଙ୍ଗନା ରାଣାଓତ୍ ପଦ୍କଶ୍ରୀ ଉପାଧି ପାଇବେ ପ୍ରେଜ୍ ଆଡ୍ରେସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ବିକାଶ ଓ ଜନସାଧାରଣଙ୍କ କଲ୍ୟାଣ ନିମେନ୍ତ ସରକାର ଓ ବିରୋଧ ଦଳ ଏକାଠି ମିଶି କାର୍ଯ୍ୟ କରିବା ପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି ସେ କହିଛନ୍ତି ଏଥିରେ ଉଭୟଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍୍ଣ ମହାତ୍ମାଗାନ୍ଧିଙ୍କ ଅହିଂସା ବାର୍ତ୍ତାକୁ ଉଲ୍ଲେଖ କରି ସେ କହିଛନ୍ତି ଜନସାଧାରଣ ବିଶେଷକରି ଯୁବପିଢ଼ି ମାନବ ଜାତିପାଇଁ ଅହିଂସାର ଅବଦାନକୁ ଭୁଲିବା ଉଚିତ ନୁହେଁ

ସତ୍ୟ ଓ ଅହିଂସା ଭଳି ମହାତ୍କାଗାନ୍ଧିଙ୍କ ବାର୍ତ୍ତା ଆମର ଦୈନନ୍ଦିନ ଜୀବନର ଏକ ଅଂଶ ହେବା ଉଚିତ ବୋଲି ସେ କହିଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ଭାରତ ଓ ଏହାର ଜନସାଧାରଣ ଆଗକୁ ଅଗ୍ରସର ହେଉଥିବାରୁ ଆମପାଇଁ ଏକ ସୁରକ୍ଷିତ ତଥା ସମୃଦ୍ଧ ଭବିଷ୍ୟତ ଗଠନ ଲାଗି ଆମେ ପ୍ରତିଶ୍ରତିବଦ୍ଧ ରହିବା ଉଚିତ ତା'ଛଡ଼ା ସମଗ୍ର ମାନବଜାତିର ମଙ୍ଗଳ ପ୍ରତି ମଧ୍ୟ ଆମକୁ ଦୃଷ୍ଟି ଦେବାକୁ ହେବ ରାଷ୍ଟ୍ରପତି କହିଛନ୍ତି ଦେଶର ବିକାଶ ପାଇଁ ଆଭ୍ୟନ୍ତରୀଣ ନିରାପତ୍ତା ଅତ୍ୟନ୍ତ ଅପରିହାର୍ଯ୍ୟ ଆଭ୍ୟନ୍ତରୀଣ ନିରାପତ୍ତାକୁ ସୁଦୃଢ଼ କରିବା ଦିଗରେ ସରକାର ଦୃଢ଼ ପଦକ୍ଷେପମାନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ପୁଣି କହିଛନ୍ତି ସମସ୍ତଙ୍କୁ ସ୍ୱାସ୍ଥ୍ୟ ଓ ଶିକ୍ଷା ମଧ୍ୟରେ ସାମିଲ୍ କରିବା ଉତ୍ତମ ଶାସନ ବ୍ୟବସ୍ଥାର ମୌଳିକ ଭିତ୍ତିଭୂମି

ସେ କହିଛନ୍ତି ସରକାର ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି ଏଥିପାଇଁ 'ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା' ଓ 'ଆୟୁଷ୍ମାନ ଭାରତ' ଭଳି ଯୋଜନାଗୁଡ଼ିକୁ ସରକାର କାର୍ଯ୍ୟକାରୀ କରିଛନ୍ତି ଏହା ମାଧ୍ୟମରେ ସରକାର ଦେଶର ଗରିବ ଲୋକମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇଛନ୍ତି ଶିକ୍ଷା ସଂକ୍ରାନ୍ତରେ ରାଷ୍ଟ୍ରପତି କହିଛନ୍ତି ଦେଶର ପ୍ରତ୍ୟେକ ଯୁବା ଓ ପିଲା କିଭଳି ଶିକ୍ଷିତ ହୋଇପାରିବେ ସେଥିପାଇଁ ସରକାର ପଦକ୍ଷେପ ନେଇଛନ୍ତି ସେ କହିଛନ୍ତି ଶିକ୍ଷା କ୍ଷେତ୍ରରେ ବିଶ୍ୱସ୍ତରରେ ଭାରତର ସ୍ଥାନ ଅତି ଉଚ୍ଚରେ ରହିଛି ଓ ଏଥିପାଇଁ ନିରନ୍ତର ସଂସ୍କାରର ଭୂମିକା ଅତୀବ ଗୁରୁତ୍ୱପୂର୍ଷ୍ଣ ରହିଛି ଜଳ ସଂରକ୍ଷଣ ପ୍ରତି ଦିଆଯାଉଥିବା ପ୍ରାଧାନ୍ୟ ବିଷୟ ଉଲ୍ଲେଖ କରି ରାଷ୍ଟ୍ରପତି କହିଛନ୍ତି ସ୍ୱଚ୍ଛ ଭାରତ ଅଭିଯାନ ଓ ଜଳ ଜୀବନ ମିଶନ ଅତ୍ୟନ୍ତ ଲୋକପ୍ରିୟ ଶ୍ରୀ କୋବିନ୍ଦ କହିଛନ୍ତି ଜିଏସ୍ଟିର କାର୍ଯ୍ୟକାରିତା ଏକ୍ ଦେଶ ଏକ୍ ଟିକସ ଓ ଏକ୍ ବଜାର ବ୍ୟବସ୍ଥାର ବିଜନ୍କ୍ ସାକାର କରିଛି ସେ କହିଛନ୍ତି ଜମ୍ମୁ କାଶ୍କୀର ଓ ଲଦାଖ୍ରୁ ଆରମ୍ଭ କରି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଓ ଭାରତ ମହାସାଗରର ଦ୍ୱୀପଗୁଡ଼ିକ ପର୍ଯ୍ୟନ୍ତ ଦେଶର ସମସ୍ତ ଅଞ୍ଚଳର ସାମ୍ବହିକ ବିକାଶ ଦିଗରେ ସରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି ସେ କହିଛନ୍ତି ଭାରତ ଇସ୍ରୋର ସଫଳତାକୁ ନେଇ ଗର୍ବ ଅନୁଭବ କରେ ମିଶନ୍ ଗଗନଯାନ ଠିକ୍ ଦିଗରେ ଅଗ୍ରସର ହେଉଛି ଓ ଭାରତର ଜଣେ ବୈଜ୍ଞାନିକ ମହାକାଶକୁ ଯାତ୍ରା କରିବା କାର୍ଯ୍ୟକ୍ରମ ଉପରେ ଦେଶ ଆଶା ବାନ୍ଧି ବସିଛି ସଶସ୍ତ ବାହିନୀର ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି ଦେଶର ଏକତାକୁ ଅକ୍ଷୁଶ୍ୱ ରଖିବା ଦିଗରେ ସେମାନଙ୍କର ବଳିଦାନର କକିଣସି ତୁଳନା ନାହିଁ ଓ ସେମାନଙ୍କର ସାହିସିକତା ଓ ଶୃଙ୍ଖଳା ପାଇଁ ସେମାନେ ପ୍ରଶଂସାର ପାତ୍ର ଶ୍ରୀ କୋବିନ୍ଦ କହିଛନ୍ତି କ୍ରିଡ଼ା କ୍ଷେତ୍ରରେ ଭାରତର ପ୍ରଦର୍ଶନ ମଧ୍ୟ ଭଲ ରହିଛି ନ୍ତଆ ନୂଆ କ୍ରିଡ଼ାବିତ୍ ଓ ଖେଳାଳିମାନେ ଦେଶପାଇଁ ଗୌରବ ଆଣିଦେଇଛନ୍ତି

ବିଶ୍ୱର ବିଭିନ୍ନ କୋଣରେ ବାସ କରୁଥିବା ପ୍ରବାସୀ ଭାରତୀୟମାନେ ଦେଶପାଇଁ ଗୌରବ ଆଶିଦେଇଛନ୍ତି ବୋଲି ସେ କହିଛନ୍ତି ସେମାନେ ବାସ କରୁଥିବା ଦେଶଗୁଡ଼ିକ ପାଇଁ ସମୃଦ୍ଧି ଆଣିବା ସହିତ ବିଶ୍ୱ ସମ୍ପ୍ରଦାୟ ମଧ୍ୟରେ ଭାରତର ଭାବମୂର୍ତ୍ତିକୁ ସେମାନେ ଉଚ୍ଚ ଶିଖରକୁ ନେଇଯାଇଛନ୍ତି ବୋଲି ଶ୍ରୀ କୋବିନ୍ଦ କହିଛନ୍ତି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କ ସହ ତାଙ୍କର ବାର୍ତ୍ତାଳାପ ବିଷୟରେ ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି ସେ କହିଛନ୍ତି ସେହି ବ୍ୟକ୍ତିମାନେ ସେମାନଙ୍କର କାର୍ଯ୍ୟ କରି ବିଜ୍ଞାନ ଓ ନବୀକରଣ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ କ୍ଷମତାପନ୍ନ ମହିଳା ଓ ଶିଶୁ କଲ୍ୟାଣ ଶିକ୍ଷା ସ୍ୱାସ୍ଥ୍ୟ ପୁରାତନ କଳାକୃତିର ପୁନର୍କ୍ଷମ ଓ ଗରିବ ଲୋକମାନଙ୍କୁ ପୁଷ୍ଠି ଯୋଗାଣ ଭଳି କ୍ଷେତ୍ରରେ ଅନେକ ଅବଦାନ କରିଛନ୍ତି ରାଷ୍ଟ୍ରପତି କହିଛନ୍ତି ବର୍ତ୍ତମାନ ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିରେ ଆମେ ଉପନୀତ ହୋଇଛେ ଏହି ଦଶନ୍ଧି ଆମକୁ ଏକ ନବଭାରତ ଗଠନ ଆଡ଼କୁ ନେଇଯିବାପାଇଁ ରାସ୍ତା ଉନ୍କକ୍ତ କରିବ ଆମର ମୂଲ୍ୟବୋଧ ପ୍ରତି ଯୁବପିତ୍ ି ପ୍ରତିଶ୍ରତିବଦ୍ଧ ରହିବ ବୋଲି ସେ ଦୂଢ଼ ମତପୋଷଣ କରିଛନ୍ତି ସେ କହିଛନ୍ତି ଦେଶର ଯୁବପିଢ଼ି ଦେଶକୁ ସର୍ବଦା ପ୍ରାଧାନ୍ୟ ଦେଇଆସୁଛି ସେମାନଙ୍କ ମାଧ୍ୟମରେ ଆମେ ଏକ ନବଭାରତର ସ୍ୱପ୍ ଦେଖିବା ଆରମ୍ଭ କରିଛେ ଦେଶର ଯୁବପିଡ଼ି ଗଣତନ୍ତ୍ର ମୃଳମନ୍ତ ନ୍ୟାୟ ସ୍ୱାଧୀନତା ସମାନତା ଓ ଭ୍ରାତୃଭାବକୁ ସର୍ବଦା ବଜାୟ ରଖିବ ବୋଲି ସେ ଦୃଢ଼ ମତପୋଷଣ କରିଛନ୍ତି

ଏକାଦଶ ଗ୍ରର୍ଖା ରାଇଫଲର ଲେପୁନାଣ୍ଟ କର୍ଷେଲ କ୍ୟୋତି ଲାମ୍ମା ବାୟୁପ୍ରତିରକ୍ଷା ବାହିନୀର ମେଜର କେ ବିଜେନ୍ଦର ସିଂ ଆକାଶଚ୍ଚତା ବାହିନୀର ନାଏବ ସ୍ତବେଦାର ନରେନ୍ଦ୍ର ସିଂ ଜାମ୍ମ କାଶୁୀର ପଦାତିକ ୟୁନିଟ୍ର ନାୟକ ନରେଶ କୁମାର ଏବଂ ବିହାର ରେଜିମେଣ୍ଟର ସିପାହୀ କରମଦେବ ଓରାନ୍ଙ୍କୁ ସୌରଚକ୍ର ପ୍ରଦାନ କରାଯିବ ଜାଠ ରେଜିମେଣ୍ଟର ନାଏବ ସୁବେଦାର ସୋମବୀର ମରଣୋତ୍ତର ଭାବେ ସୌରଚକ୍ର ପାଇବେ ଉତ୍ତରାଞ୍ଚଳ ପଦାତିକ ବାହିନୀର କମାଣ୍ଡର ଲେପୁନାଣ୍ଟ ଜେନେରାଲ ରଣବୀର ସିଂ ପରମବିଶିଷ୍ଟ ସେବା ପଦକ ପାଇଁ ମନୋନୀତ ହୋଇଛନ୍ତି

ପିଏମ୍ ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ

ପୂର୍ବର୍ ଏକ ଟ୍ୱିଟ୍ ସନ୍ଦେଶରେ ପ୍ରଧାନମନ୍ତ୍ରୀ କହିଥିଲେ ଚଳିତ ବର୍ଷର ପ୍ରଥମ ମନ୍ କୀ ବାତ୍ କାର୍ଯ୍ୟକ୍ରମ ଗଣତନ୍ତ୍ର ଦିବସ ଭଳି ଏକ ମହାନ୍ ଦିନରେ ଅନ୍ଦୁଷ୍ଠିତ ହେବ

ଆକାଶବାଣୀରୁ ଏହି କାର୍ଯ୍ୟକ୍ରମ ପ୍ରସାରଣର ଠିକ୍ ପରେ ପରେ ଏହାର ହିନ୍ଦି ଓ ଆଞ୍ଚଳିକ ଭାଷାନ୍ତର ମଧ୍ୟ ପ୍ରସାର କରାଯିବ

କରୋନା ଭାଇରସ୍ ଚୀନରେ ଦେଖାଦେଇଥିବା କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ବିମାନ ବନ୍ଦରରେ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି